କରୋନା ଓଡ଼ିଶା ରାଜ୍ୟରେ ଗତ କିଛିଦିନ ହେବ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି

ପ୍ରଥମେ ମାଲକାନଗିରି ଜିଲ୍ଲା ଗ ଯାଇ ଜିଲ୍ଲାସ୍ତରୀୟ ବରିଷ୍ ପୁଲିସ୍ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି

ଆକି ପୂର୍ବାହୁରେ ଦଳର ସହପ୍ରଭାରୀ ବିଜୟପାଲ ସିଂ ତୋମାର ଧାରଶାରତ ବିଧାୟକଙ୍ଙ୍ ଭେଟିବା ପରେ ସେମାନେ ଧାରଣାରୁ ଉଠିଥିଲେ

ପରବର୍ଭୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଜଶାପଡ଼ିଛି ତେବେ ଜରୁରୀକାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ଅନ୍ତର୍ଗତ ଗଣିବେଡ଼ ଏବଂ ଏହାର ଆଖପାଖ ଅଞ୍ଞଳରେ ଝିପିଝିପି ବର୍ଷା ସହ କୁଆପଥର ପଡିଥିବା ଜଶାପଡିଛି